ସେହିପରି ସିମ୍ଳିଆର୍ ଅନନ୍ତ ସେଠୀ ଏବଂ ବଡ଼ସାହି ବିଧାନସଭା ଆସନ ପାଇଁ ଦେବଯାନୀ ବେହେରାଙ୍କ ନାମ ଘୋଷଣା କରାଯାଇଛି

କନିଷ୍କ କାଟାରିଆ ପ୍ରଥମସ୍ଥାନ ଅଧିକାର କରିଛନ୍ତି

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏ ନେଇ ରାଜ୍ୟସରକାରଙ୍କୁ ପତ୍ର ଲେଖିଛନ୍ତି

ଗ୍ରୀଷ୍ ଅବକାଶ ପର୍ଯ୍ୟନ୍ତ ଏପରି ସକାଳ କୋର୍ଟର ବ୍ୟବସ୍ରା ରହିବ